ପୂର୍ବର୍ ଏହା ଲୋକସଭାରେ ପାସ୍ ହୋଇ ସାରିଥିଲା

ଏହି ତିନୋଟି କର୍ତ୍ତପକ୍ଷ ମଧ୍ୟରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ବେସାମରିକ ବିମାନ ଚଳାଚଳ ନିରାପତ୍ତା ବ୍ୟରୋ ଓ ଯୁଦ୍ଧ ବିମାନ ଦୂର୍ଘଟଣା ତଦନ୍ତ ବ୍ୟରୋ ରହିଛି ଏହି ତିନୋଟି ସଂସ୍କାର ମୁଖ୍ୟ ଭାବେ ଜଣେ ମହାନିର୍ଦ୍ଦେଶକଙ୍କୁ କେନ୍ଦ୍ରସରକାର ନିଯୁକ୍ତ କରିବେ ବିଲ୍ ସଫକ୍ରାନ୍ତ ଆଲୋଚନାରେ ଅଂଶଗ୍ରହର କରି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ବିମାନ ବନ୍ଦରଗୁଡ଼ିକର ବେରସକାରୀକରଣ ଦ୍ୱାରା ସେଗୁଡ଼ିକର ବିକାଶ ହୋଇପାରିବ

ବିମାନ ସୁରକ୍ଷା ବିଷୟରେ ମନ୍ତ୍ରୀ କହିଛନ୍ତି ସରକାର ଏହା ସହ ସାଲିସ୍ କରିପାରିବେ ନାହିଁ ଓ ଭାରତର ବିମାନ ସୁରକ୍ଷା ନିୟନ୍ତ୍ରକ ଦ୍ୱାରା ପ୍ରଣୟନ କରାଯାଇଥିବା ସମସ୍ତ ନିୟମକୁ ଠିକ୍ ରୂପେ ପାଳନ କରାଯାଉଛି

ଏହି ବିଲ୍ ଯୋଗୁଁ ସେହି ତିନୋଟି ସଂସ୍ଥାର ସଂଜ୍ଞାରେ ପରିବର୍ତ୍ତନ ଘଟିବ

ଏହି ଜୋରିମାନାଗୁଡ଼ିକ ବିମାନ ଯାତ୍ରା ସମୟରେ ସାଙ୍ଗରେ ଅସ୍ତ୍ରଶସ୍ତ୍ର ବିସ୍ଫୋରଣ ପଦାର୍ଥ କିମ୍ବା ଅନ୍ୟ କୌଣସି ବିପଜନକ ବସ୍ତୁ ନେବାପାଇଁ ଲାଗୁ କରାଯାଇଥାଏ ପୂର୍ବରୁ ବିଲ୍ ଉପରେ ଆଲୋଚନା ଆରମ୍ଭ କରି କଂଗ୍ରେସ ସାଂସଦ କେସି ବେଣ୍ରଗୋପାଳ ତି଼ବେନ୍ଦମ ଓ କୟପ୍ରର ବିମାନ ବନ୍ଦର ସମେତ ଅନ୍ୟ ବିମାନ ବନ୍ଦରଗୁଡ଼ିକୁ ସରକାର ଭଡ଼ାରେ ଦେବା ଉପରେ ପ୍ରଶ୍ନବାଚୀ ଉଠାଇଛନ୍ତି କେନ୍ଦ୍ର ସରକାର ଏକ ନିର୍ଦ୍ଦିଷ୍ଟ କମ୍ପାନୀକୁ ଅନୁଗ୍ରହ ପ୍ରଦର୍ଶନ କରୁଥିବାର ସେ ଦୋଷାରୋପ କରିଛନ୍ତି ଅନ୍ୟପକ୍ଷରେ ବିଜେପିର ଜିଭି ନରସିଂହାରାଓ କହିଛନ୍ତି ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଅନେକ ପରିବର୍ଭନ ଘଟିଯାଇଥିବାରୁ ଏ ସମ୍ଭନୀୟ ଆଇନରେ ପରିବର୍ଭନର ଆବଶ୍ୟକତା ରହିଛି ଉଡ଼ାଣ ଯୋଜନାର ପ୍ରଶଂସା କରି ସେ କହିଛନ୍ତି ବିମାନ ଯାତ୍ରା ପାଇଁ ଟିକେଟ ମୂଲ୍ୟ ଶସ୍ତା ହୋଇଯାଇଛି ଓ ସାଧାରଣ ଲୋକମାନେ ବିମାନ ଯାତ୍ରା କରିପାରିବେ ସିପିଆଇର ବିନୟ ବିଶ୍ୱମ୍ ମଧ୍ୟ ଏ ସଂକ୍ରାନ୍ତରେ ସରକାରଙ୍କର ସମାଲୋଚନା କରିଛନ୍ତି ତୂଣମୂଳ କଂଗ୍ରେସର ଦୀନେଶ ତ୍ରିବେଦୀ କହିଛନ୍ତି ବନ୍ଦେ ଭାରତ ମିଶନ ସମୟରେ ଏୟାର ଇଣ୍ଡିଆ ଉଲ୍ଲେଖନୀୟ କାର୍ଯ୍ୟ କରି ଦେଖାଇଛି ଓ ଏହାର ବିକ୍ରୟ ପାଇଁ କରାଯାଉଥିବା ଯୋଜନାକୁ ସରକାର ପୁନର୍ବିଚାର କରିବା ଉଚିତ

ବିଜେଡ଼ିର ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ବିମାନ ଯାତ୍ରୀ ଓ ବିମାନଗୁଡ଼ିକର ସ୍ୱରକ୍ଷା ପାଇଁ କଡ଼ା ନିୟମମାନ ପ୍ରଣୟନ କରାଯିବା ଉଚିତ ଲେଫୁପାର୍ଟି ପ୍ରୋଟେଷ୍ଟ ବାମପନ୍ତୀ ଦଳମାନେ ଏନ୍ଡିଏ ସରକାର କୃଷକ ବିରୋଧୀ ବୋଲି ଅଭିଯୋଗ କରି ପାର୍ଲାମେଣ୍ଟ ପରିସରସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଆଜି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି କୂଷକମାନଙ୍କ ସମ୍ୟନ୍ଧୀୟ ଜାରି କରାଯାଇଥିବା ଅଧ୍ୟାଦେଶଗୁଡ଼ିକ ବିରୁଦ୍ଧରେ ପ୍ରତିବାଦ କରୁଛନ୍ତି ପ୍ଲାକାର୍ଡମାନ ପ୍ରଦର୍ଶନ କରିବା ସହ ବାମପନ୍ତ୍ରୀ ଦଳଗୁଡ଼ିକର ସାଂସଦମାନେ ସେହି ଅଧ୍ୟାଦେଶଗୁଡ଼ିକ ବିରୁଦ୍ଧରେ ସ୍କୋଗାନ ଦେଇଛନ୍ତି ସେହି ଅଧ୍ୟାଦେଶଗୁଡ଼ିକୁ ପ୍ରତ୍ୟାହାର କରିନେବା ଲାଗି ସେମାନେ ଦାବି କର୍ ଛନ୍ତି ନିଉ ରିକ୍ରଟମେଣ୍ଟ୍ ନୂଆ ନିଯୁକ୍ତି ପ୍ରକ୍ରିୟା ବନ୍ଦ ରଖାଯାଇଥିବା ସଫକ୍ରାନ୍ତରେ ଗଣମାଧ୍ୟମରେ ପ୍ରଚାରିତ ଖବରକୁ କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରିଛନ୍ତି ପିଆଇବିରୁ ଏକ ଟ୍ୱିଟ୍ କରାଯାଇ ଏହି ଖବର ସଂପୂର୍ଣ୍ଣ ଭିଭିହୀନ ବୋଲି କୁହାଯାଇଛି କେନ୍ଦ୍ର ଲୋକସେବା ଆୟୋଗ ଓ ଷ୍ଟାଫ୍ ସିଲେକ୍ସନ କମିଶନ ଭଳି ସଂସ୍ଥାଗୁଡ଼ିକ ମାଧ୍ୟମରେ ସ୍ୱାଭାବିକ ଭାବେ ନିଯୁକ୍ତି ପ୍ରକ୍ରିୟା ଜାରି ରହିବା ବିଷୟ ଏଥିରେ କୁହାଯାଇଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି କୋବିଡ ମୃତ୍ୟୁହାର କ୍ରମାନ୍ୱୟରେ ହ୍ରାସ ପାଇବାରେ ଲାଗିଛି

ସିଭିଲ୍ ଇଞ୍ଜିନିୟର ତଥା କୁଟନୀତିଜ୍ଞ ବିଶ୍ୱେଶ୍ୱରେିୟା ସାର୍ ଏମ୍ଭି ଭାବେ ପରିଚିତ ଥିଲେ ମହୀଶ୍ଚର ସହରର ଉତ୍ତର ପଣ୍ଟିମରେ ନିର୍ମିତ କ୍ରିଷ୍ଣା ରାଜା ସାଗର ବନ୍ଧ ନିର୍ମାଣର ସେ ମୁଖ୍ୟ ଇଞ୍ଜିନିୟର ଥିଲେ ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାର ସମସ୍ତ ବଡ଼ବଡ଼ ନିର୍ମାଣ କାର୍ଯ୍ୟ ସହ ସେ ଜଡ଼ିତ ଥିଲେ ସମୁଦ୍ର ଲହରୀରେ ବିଶାଖାପାଟନମ୍ ବନ୍ଦରର ମୃଭିକା କ୍ଷୟ ସମସ୍ୟାର ସେ ସମାଧାନ କରିଥିଲେ ସେ ମଧ୍ୟ ହାଇଦ୍ରାବାଦ ପାଇଁ ବନ୍ୟା ସୁରକ୍ଷା ବ୍ୟବସ୍ଥାର ନକ୍କା ପ୍ରସ୍ତୁତ କରିଥିଲେ ବହୁ ଇଞ୍ଜିନିୟରିଂ ଅନୁଷ୍ଠାନ ସଂଗଠନ ଓ ଶିକ୍ଷାନୁଷ୍ଠାନରେ ଆଜି ସଭାସମିତିଗୁଡ଼ିକର ଆୟୋଜନ କରାଯାଇ ଇଞ୍ଜିନିୟର ଦିବସ ପାଳନ କରାଯାଉଛି ଏହି ଅବସରରେ ଉପରାଷ୍ଟ୍ରପତି ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଏମ୍ ବିଶ୍ୱେଶ୍ୱରେିୟାଙ୍କୁ ଗଭୀର ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଦେଶ ଗଠନରେ ଅଂଶଗ୍ରହଣ କରିଥିବା ଇଞ୍ଜିନିୟରମାନଙ୍କୁ ଅଭିନନ୍ଦନ କଣାଇ ଇଞ୍ଜିନିୟରିଂ ବିଦ୍ୟାରେ ଦେଶକୁ ଶୀର୍ଷସ୍ଥାନରେ ପହଞ୍ଚାବାକୁ ସେମାନଙ୍କୁ ନିବେଦନ କରିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଦେଶ ବିକାଶରେ କାର୍ଯ୍ୟରତ ପ୍ରତିଭାଶାଳୀ ଇଞ୍ଜିନିୟରମାନଙ୍କୁ ସେ କୃତଜ୍ଞତା ଜଣାଉଛନ୍ତି ଟ୍ୱିଟ୍ କରି ସେ କହିଛନ୍ତି ସମଗ୍ର ବିଶ୍ୱରେ ଭାରତୀୟ ଇଞ୍ଜିନିୟରମାନେ କରିଥିବା ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସେ ନିଜକୁ ଗୌରବାନ୍ୱିତ ମନେକରୁଛନ୍ତି ଇଞ୍ଜିନିୟର ଦିବସ ଅବସରରେ ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର ଏମ୍ ବିଶ୍ୱେଶ୍ୱରୈୟାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ସେ କହିଛନ୍ତି ଇଞ୍ଜିନିୟରମାନେ ଯେକୌଣସି ସମାଜର ମେରୁଦଣ୍ଡ ସଦ୍ୱଶ ଏଲ୍ଏସି ଷ୍ଟେଟ୍ମେଣ୍ଟ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ପୂର୍ବଲଦାଖର ପ୍ରକୃତ ନିୟନ୍ତ୍ରଣରେଖାଠାରେ ଭାରତ ଓ ଚୀନର ସୈନ୍ୟମାନଙ୍କ ମଧ୍ୟରେ ସଂଘର୍ଷ ସମ୍ପନ୍ଧରେ ଆଜି ଲୋକସଭାରେ ଏକ ବିବୃଭି ଦେବାର କାର୍ଯ୍ୟସ୍ଚୀ ସ୍ଥିର ହୋଇଛି ଏହି ପ୍ରସଙ୍ଗ ଉପରେ ବିତର୍କ ପାଇଁ ବିରୋଧୀ ଦଳମାନେ ଦାବି କରୁଥିବା ପରିପ୍ରେକ୍ଷୀରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଦ୍ୱାରା ଏହା ଉପରେ ବିବୃଭି ଦିଆଯିବାକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି

ଅନିୟନ୍ ଏକ୍ସପୋର୍ଟ କେନ୍ଦ୍ର ସରକାର ସମସ୍ତ କିସମର ପିଆଜ ରପ୍ତାନୀ ଉପରେ ଗତକାଲିଠାରୁ ନିଷେଧାଞ୍ଜା ଲାଗୁ କରିଛନ୍ତି ଦେଶୀୟ ବଜାରରେ ପିଆଜର ଅଭାବ ଦର କରିବା ଓ ଏହାର ବର୍ଦ୍ଧିତ ମୂଲ୍ୟକୁ କମ୍ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ ଏକ ବିଞ୍ଜପ୍ତି ଜାରି କରି ସମସ୍ତ କିସମର ପିଆଜ ରପ୍ତାନୀକୁ ସଂପୂର୍ଣ୍ଣ ନିଷେଧ କରିଛି ମହାନିର୍ଦ୍ଦେଶାଳୟ ବାଣିଜ୍ୟ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରିଥାଏ ଓ ରପ୍ତାନୀ ଏବଂ ଆମଦାନୀ ଉପରେ ନିଷ୍ପଭି ଗ୍ରହଣ କରିଥାଏ

ସୁପାରିଶଗୁଡ଼ିକୁ କେବଳ ପଦ୍ମ ପୁରସ୍କାର ପୋର୍ଟାଲ୍କୁ ପଠାଯାଇ ପାରିବ ପଦୁ ପୁରସ୍କାର ଗୁଡ଼ିକ ମଧ୍ୟରେ ପଦୁ ବିଭ୍ଷଣ ପଦୁ ଭୂଷଣ ଓ ପଦ୍ମଶ୍ରୀ ପୁରସ୍କାରମାନ ଦିଆଯାଇଥାଏ ସରକାର ପଦ୍ମ ପୁରସ୍କାରକୁ ଜନସାଧାରଣଙ୍କ ପଦ୍ମ ପୁରସ୍କାରରେ ରୂପାନ୍ତରିତ କରିବାକୁ ପ୍ରତିଶ୍ରତିବଦ୍ଧ ଏଥିପାଇଁ ଦେଶର ସମସ୍ତ ନାଗରିକଙ୍କୁ ସେମାନଙ୍କ ନିଜ ନାମ ସମେତ ଅନ୍ୟମାନଙ୍କର ନାମ ସୁପାରିଶ କରିବାକୁ ଅନୁରୋଧ କରାଯାଇଛି